ଶ୍ରେଷ ଗୁଣବତ୍ତା ସମ୍ମନ୍ନ ସାମଗ୍ରୀ ପ୍ରସ୍ତୁତ କରିବାପାଇଁ ବର୍ତ୍ତମାନ ସମ୍ୟ ଉପଗତ ହୋଇଛି ବୋଲି ପ୍ରଧାନମନ୍ତୀ କହିଛନ୍ତି ଉଦ୍ୟୋଗ ଜଗତକୃ ଅନୁରୋଧ କରି ପ୍ରଧାନମନ୍ତୀ ଅନୁରୋଧ କରିଛନ୍ତି ଯେ ବିଶ୍ୱସରୀୟ ମାନଦଣ୍ଡ ଆଧାରରେ ସେମାନେ ଉନ୍ନତ ଗୁଶବତ୍ତା ସମ୍ମନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ନୁ

ରାଜ୍ୟ ସରକାର ହି ଏହି ଆନୁମାନିକ ମୂଲ୍ୟ ଭାରତ ସରକାରଙ୍କୁ ଦେଇଛନ୍ତି ସେହିପରି ମୋଦୀ ସରକାରରେ ଏମଏସପିରେ କ୍ରମାଗତ ବୃଦ୍ଧି ସହ ରାକ୍ୟର ଚାଷୀଙ୍କ ଠାରୁ ବିପୁଳ ପରିମାଶର ଧାନ କିଶାଯାଇଛି ବୋଲି ଶ୍ରୀ ପ୍ରଧାନ କହିଚ୍ଚନ୍ତି